ପାରିକର କ୍ରିମେସନ୍ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ଆଜି ସନ୍ଧ୍ୟାରେ ପଣଜୀ ନିକଟସ୍ଥ ମୀରାମାର୍ଠାରେ ସମ୍ପର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ

ତାଙ୍କର ଦୁଇ ପୁତ୍ର ଅଛନ୍ତି ପୂର୍ବରୁ ଆଜି ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କର ଅନ୍ତିମ ଶୋଭାଯାତ୍ରା କଳାଏକାଡେମୀ ପରିସର ମଧ୍ୟରୁ ବାହାରି ମୀରାମାର୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା ବହୁ ରାଜନେତା ଏବଂ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ସମେତ ହଜାର ହଜାର ଜନତା ଏହି ଶୋଭାଯାତ୍ରାରେ ସାମିଲ ଥିଲେ ମନୋହର ପାରିକରଙ୍କ ମର ଶରୀରକୁ ଜନସାଧାରଣଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳୀ ନିମନ୍ତେ କଳାଏକାଡେମୀ ଓ ବିଜେପି ମୁଖ୍ୟାଳୟରେ ରଖା ଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୁରେଶ ପ୍ରଭ୍ ନିର୍ମଳା ସୀତାରମଣ ସ୍ବତି ଇରାନୀ ଓ ଶ୍ରୀପଦ ନାୟକ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ସମେତ ବହୁ ବିଶିଷ୍ଟ ନେତା ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ କ୍ୟାବିନେଟ୍ ପାରିକର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିବେଟ୍ ବୈଠକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଆଜି ଶୋକପ୍ରକାଶ କରାଯାଇଛି ବୈଠକରେ ସ୍ୱର୍ଗତ ପରିକରଙ୍କ ସ୍ବତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ବୈଠକରେ ଗୃହୀତ ଶୋକ ପ୍ରସ୍ତାବରେ କୃହାଯାଇଛି ପାରିକରଙ୍କ ବିୟୋଗରେ ଦେଶ ଜଣେ ଧରୀଣ ଏବଂ ବିଶିଷ୍ଟ ନେତାଙ୍କୁ ହରାଇଲା ଲୋକେ ତାଙ୍କୁ ଶ୍ରଦ୍ଧାରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ସେ ତାଙ୍କର ସରଳତା ଓ ବିରଳ ପ୍ରଶାସନିକ ଦକ୍ଷତା ପାଇଁ ସ୍କରଣୀୟ ହୋଇ ରହିବେ ଗୋଆର ନବନିର୍ମାଣ ଏବଂ ଭାରତୀୟ ସେନାର ଆଧୁନିକୀକରଣ ତଥା ପ୍ରର୍ବତନ ସୈନିକମାନଙ୍କ ଅବସ୍ଥାରେ ଉନ୍ନତି ପାଇଁ ତାଙ୍କ ଅବଦାନ ଭୁଲିହେବ ନାହିଁ ସ୍ୱର୍ଗତ ପାରିକରଙ୍କ ଶୋକସନ୍ତପ୍ତ ପରିବାର ବର୍ଗ ଏବଂ ଗୋଆର ଜନସାଧାରଣଙ୍କ ପ୍ରତି କ୍ୟାବିନେଟ୍ ଭାରତ ସରକାର ଓ ସମଗ୍ର ରାଷ୍ଟ୍ର ପକ୍ଷରୁ ଶୋକ ପ୍ରକାଶ କରିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି ଗୋଆ ପଲିଟିକ୍ସ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ଓ ମେଣ୍ଟ ଦଳମାନଙ୍କ ମଧ୍ୟରେ ବିଚାର ବିମର୍ଶ କାରି ରହିଛି

ଆକ୍ଟି ସକାଳେ ପଣଜୀଠାରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାଭ୍ଲେକର ଏବଂ ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗିରିଶ୍ ଚୋନ୍ଦନକର୍ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ଦଳକୁ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କଂଗ୍ରେସକୁ ଆମନ୍ତ୍ରଣ କରାଯିବା ଉଚିତ୍

ଇସି ନୋଟିଫିକେସନ୍ ନିର୍ବାଚନ କମିଶନ୍ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞାପ୍ତି କାରି କରିଛନ୍ତି

ଉତ୍ତରପ୍ରଦେଶରେ ସାହରଙ୍ଗପୁର୍ କେରାନା ମୁଜାଫରନଗର ବାଘପଥ୍ ଗାଜିଆବାଦ୍ ମିରଟ୍ ବିଜ୍ନୋର୍ ଏବଂ ଗୌତମବୁଦ୍ଧ ନଗର ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଆସାମରେ ତେଜପୁର କାଲିଆବୋର୍ ଜୋର୍ହାଟ୍ ଦିବ୍ରଗଡ୍ ଓ ଲକ୍ଷୀମ୍ପୁର ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆକି ବିଜ୍ଞପ୍ତି ଜାରି କରାଯାଇଛି ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣ ଅଫିସର୍କ ପାଖରେ ପ୍ରାର୍ଥୀପତ୍ର ଉପଲହ୍ଧ ଅଛି ଜାନ୍ମୁ କାଶ୍ମୀରରେ ଜାମ୍ମୁ ଓ ପୁଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ଆଜି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ତେହେରି ଲୋକସଭା ଆସନ ପାଇଁ ଡେରାଦଡନ୍ଠାରେ ରିଟର୍ଣ୍ଣ ଅଫିସର୍କୁ ଅବସ୍ଥାପିତ କରାଯାଇଛି ପ୍ରାର୍ଥୀମାନେ ଡେରାଡୁନ୍ରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ ପାଇଁ କୁହାଯାଇଛି

ଏହି ଅବସରରେ ମଧ୍ୟ ନୱାଦା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି କାରି ହୋଇଛି ନୱାଦା ଆସନରୁ ପ୍ରତିନିଧିତ୍ୱ କରୁଥିବା ଆର୍ଜେଡି ବିଧାୟକ ରାଜବଲ୍ଲଭ ଯାଦବଙ୍କ ସଭ୍ୟପଦ ରଦ୍ଦ ହେବାରୁ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି

ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା କଳାହାଣ୍ଡି ନବରଙ୍ଗପୁର ବ୍ରହ୍ମପୁର ବରଗଡ଼ ଆସ୍କା କନ୍ଧମାଳ ବଲାଙ୍ଗୀର କୋରାପୁଟ ଓ ସୁନ୍ଦରଗଡ଼

ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ବିଧାୟକ ନବ କିଶୋର ଦାସଙ୍କୁ ତାଙ୍କର ପୂର୍ବ ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ାରୁ ପୁଣି ଥରେ ଟିକେଟ୍ ଦିଆଯାଇଛି

ଗୌହାଟୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆସାମ ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ ସାହୁ କହିଛନ୍ତି ସୁରକ୍ଷା ଆବଶ୍ୟକତାର ସମୀକ୍ଷା କରାଯିବ ଏବଂ ଦରକାର ପଡ଼ିଲେ ଆଉ ଅଧିକ ସୁରକ୍ଷାବଳକୁ ମୁତୟନ କରାଯିବ

ପ୍ରତିରକ୍ଷା ବାହିନୀ ପକ୍ଷରୁ ଆକାଶବାଣୀକୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନ ପଟୁ ଗତକାଲି ମଧ୍ୟରାତ୍ରୀ ପରଠାରୁ ଅତର୍କିତ ଭାବେ ଭାରତୀୟ ସୀମା ଭିତରକୁ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଥିଲା ଆଜି ଭୋରୁ ଏହି ଗୁଳିଗୋଳା ମାଡ଼ ପ୍ରକ୍ରିୟା ଅଧିକ ବ୍ୟାପକ ହେବାରୁ ଭାରତୀୟ ଯବାନମାନେ ପାଲଟା ଜବାବ ଦେଇଥିଲେ ଆହତ ଯବାନମାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ବିପଦମୁକ୍ତ ବୋଲି ଜଣାପଡ଼ିଛି ସ୍ରଷମା ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କର ଦୁଇଦିନିଆ ମାଳଦ୍ୱୀପ ଗସ୍ତର ଶେଷ ଦିନରେ ଆଜି ମାଲେଠାରେ ସେଠାକାର ରାଷ୍ଟ୍ରପତି ଇବ୍ରାହିମ୍ ମହଞ୍ମଦ ସୋଲିଙ୍କୁ ସାକ୍ଷାତ୍ କରିଛନ୍ତି ସେ ମଧ୍ୟ ଏହା ପୂର୍ବରୁ ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ସେକ୍ ଇମ୍ରାନ୍ ଅବଦୁଲ୍ଲାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଗତକାଲି ସେ ସେଠାକାର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ୍ଙ୍କ ସହ କଥାବାର୍ତ୍ତା କରିଥିଲେ ଶ୍ରୀମତୀ ସ୍ୱରାଜଙ୍କ ଗସ୍ତ ସମ୍ପର୍କରେ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ଏଥିରେ କୃହାଯାଇଛି ଏହି ଗସ୍ତ ଅବସରରେ ଦୂଇ ପକ୍ଷ ମଧ୍ୟରେ ଭିସା ଆଦାନ ପ୍ରଦାନ ଅକ୍ଷୟ ଶକ୍ତିର ବିକାଶ କ୍ଷେତ୍ରରେ ସହଯୋଗ ଏବଂ କୂଟନୀତିଜ୍ଞଙ୍କ ପାଇଁ କୋହଳ ଭିସା ସୁବିଧା ଆଦି ସମ୍ପର୍କରେ ରାଜିନାମା ସ୍ୱାକ୍ଷରିତ ହୋଇଛି ଶ୍ରୀମତୀ ସ୍ୱରାଜ କହିଛନ୍ତି ପଡ଼ୋଶୀ ପ୍ରଥମ ନୀତିରେ ଭାରତ ମାଳଦ୍ୱୀପର ସାମାଜିକ ଆର୍ଥିକ ବିକାଶରେ ସହଯୋଗ କରିବ ଭାରତ ମହାସାଗର ଅଞ୍ଚଳକୁ ଏକ ଶାନ୍ତିର କ୍ଷେତ୍ରରେ ପରିଣତ କରିବାପାଇଁ ଏହି ଅବସରରେ ମାଳଦ୍ୱୀପର ନେତାମାନେ ଭାରତର ସହଯୋଗ ଲୋଡ଼ିଥିଲେ

ଏହି ବୈଠକରେ ଜମିବାଡ଼ି କ୍ଷେତ୍ର ପାଇଁ ଜିଏସ୍ଟି ହ୍ରାସକୁ କାର୍ଯ୍ୟକାରୀ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି

ଏହି ପରିବର୍ତ୍ତିତ କର ଆସନ୍ତା ଏପ୍ରିଲ୍ ପହିଲାରୁ ଲାଗୁ ହେବ ୱାର୍କସ୍ ଡିଜାଷ୍ଟର୍ ଦୁର୍ବିପାକ ପ୍ରତିରୋଧକ୍ଷମ ଭିତ୍ତିଭୂମି ଉପରେ ଏକ ଆନ୍ତର୍ଜାତିକ କର୍ମଶାଳା ଆସନ୍ତାକାଲି ନୁଆଦିଲ୍ଲୀରେ ଆରମ୍ଭ ହେବ ମିଳିତ ଜାତିସଂଘର ଦୁର୍ବିପାକ ବିପତ୍ତି ପ୍ରଶମନ କାର୍ଯ୍ୟାଳୟ ଏବଂ କାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ବିଭିନ୍ନ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ ଦୁର୍ବିପାକ ବିପତ୍ତି ପରିଚାଳନା ପାଇଁ କାର୍ଯ୍ୟକାରୀ ହେଉଥିବାର ଉତ୍ତମ ପଦକ୍ଷେପଗୁଡ଼ିକୁ ଏହି କର୍ମଶାଳାରେ ଚିହ୍ନଟ କରାଯିବ